ପିଏମ୍ ଇକ୍ଟରାକୁନ୍ ସ୍ୱାଧୀନତା ପରେ କଂଗ୍ରେସ ପାର୍ଟି ସର୍ବାଧକ ସମୟ କ୍ଷମତାରେ ଥିବା ସତ୍ତ୍ୱେ ଗ୍ରାମଗ୍ରଡ଼ିକ୍ ବିଦ୍ୟତ୍ ସଂଯୋଗ ଯୋଗାଇ ନ ଥିବାର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତୃତ୍ୱର ୟୁପିଏ ସରକାରଙ୍କର ସମାଲୋଚନା କରିଛନ୍ତି ଦୀନ୍ ଦୟାଲ୍ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋକନା ଓ ସୌଭାଗ୍ୟ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ଭାଳାପ କରି ଶ୍ରୀ ମୋଦି କହିଛନ୍ତି ତାଙ୍କ ସରକାର କେବଳ ବିଦ୍ୟୁତ୍କରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ନାହାନ୍ତି ସମଗ୍ର ଦେଶରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ଦିଗରେ ମଧ୍ୟ କାର୍ଯ୍ୟ କରିଛନ୍ତି

ସେ କହିଛନ୍ତି ଶାସକ ଦଳର ତ୍କାଳୀନ ସଭାପତି ଆଉ ଏକ ପାଦ ଆଗେଇ ଯାଇ କହିଥିଲେ ସରକାର ପ୍ରତ୍ୟେକ ଘରକୁ ବିଦ୍ୟୁତ୍ ଯୋଗାଇ ଦେବେ କିନ୍ତୁ ଦୀର୍ଘ ବର୍ଷ ଶାସନରେ ରହିବା ସତ୍ତ୍ୱେ ଏଥିରୁ କୌଣସି ବି ପ୍ରତିଶ୍ରତିର ସେମାନେ ପ୍ରରଣ କରି ନାହାନ୍ତି

କାରଣ ସେହି ଦିନ ମଶିପୁରର ଲେଇସାଙ୍ଗ୍ ଗ୍ରାମ ଦେଶର ଶେଷ ଗ୍ରାମ ଭାବେ ବିଦ୍ୟୁତ୍ ସଂଯୋଗ ପାଇଥିଲା

ସେ କହିଛନ୍ତି ପଣ୍ଡିତ ଦୀନ ଦୟାଲ୍ ଉପାଧ୍ୟାୟ ଗ୍ରାମକ୍ୟୋତି ଯୋଜନା ଅଧୀନରେ ସରକାର ଦେଶର ପ୍ରତ୍ୟେକ ଗ୍ରାମକୁ ବିଦୁତ୍ ଯୋଗାଇ ପାରି ଛନ୍ତି ଏଲଏସ ରାଜନାଥ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଦେଶରେ ବିଭିନ୍ନ ଭାଗରେ ବିଭିନ୍ନ ଗ୍ରଜବକ୍ ନେଇ ହେଉଥିବା ହତ୍ୟା ଘଟଣା ସହ ଯେଉଁମାନେ କଡିତ ସେମାନଙ୍କ ବିରୃଦ୍ଧରେ କଠୋର ପଦକ୍ଷେପ ନେବାକୁ ସରକାର ରାଜ୍ୟଗ୍ରଡିକ୍ କହିଛନ୍ତି ଲୋକସଭାରେ ଏଭଳି ଘଟଣାଗୁଡିକ ପ୍ରତି ଉଦ୍ବେଗ ପ୍ରକାଶକରି କଂଗ୍ରେସ ସଦସ୍ୟ କେସି ବେଣୁଗୋପାଳ ଉତ୍ଥାପନ କରିଥିବା ପ୍ରଶ୍ୱର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ମିଥ୍ୟା ଖବର ଯୋଗୁଁ ଏଭଳି ହତ୍ୟାକାଶ୍ଡମାନ ଘଟିଛି ସେ କହିଛନ୍ତି' ସରକାର ଏହା ଉପରେ ସମସ୍ତର ରାଜ୍ୟ ଓ ସାମାଜିକ ଗଣମାଧ୍ୟମ ସେବା ଦେଉଥିବା କମ୍ପାନୀମାନଙ୍କୁ ନିର୍ଦ୍ଦେଶାବଳୀ କରିଛନ୍ତି ଓ ସାମାଜିକ ଗଣମାଧ୍ୟମ ଉପରେ ନିୟନ୍ତ୍ରଣ ଲାଗ୍ର ପାଇଁ ଆହ୍ୱାନ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଆଇନ ଶୃଙ୍ଖଳା ରକ୍ଷା ରାଜ୍ୟ ସରକାରମାନଙ୍କର ଦାୟିତ୍ୱ ଓ ଯେତେବେଳେ ଏଭଳି ଘଟଣାମାନ ଘଟିଛି ସେତେବେଳେ ସେ ସମ୍ପ୍ରକ୍ତ ରାଜ୍ୟଗ୍ରଡିକର ମ୍ରଖ୍ୟମନ୍ତ୍ରୀମାନଙ୍କ ଅପରାଧୀମାନଙ୍କ ବିର୍ଦ୍ଧରେ କଠୋର କାର୍ଯ୍ୟାନୃଷ୍ଣା ଗ୍ରହଣ କରିବାକୁ କହିଛନ୍ତି ରାଜ୍ୟ ସଭାର ସମସ୍ତ ସଦସ୍ୟ ଏହି ସମସ୍ୟା ଉପରେ ଉଦ୍ବେଗ ପ୍ରକାଶ କରିଛନ୍ତି ଓ ସଭାରେ ଏହା ଉପରେ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି ଶ୍ରନ୍ୟକାଳ ବେଳେ ଏ ପ୍ରସଙ୍ଗ ଉତ୍ଥାପନ କରି ଏ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଯାଉଥିବା ବିଷୟ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ କହିଛନ୍ତି ଏ ସଂକ୍ରାନ୍ତରେ ସବ୍ ପକ୍ଷ ସହ ଆଲୋଚନା କରିବାକୁ ସେ ସରକାରଙ୍କୁ କହିବେ

ସ୍ୱତନ୍ତ୍ର ସିବିଆଇ ଜକ୍ ଓପି ସାଇନିଙ୍କ ସମ୍ମଖରେ ଅଭିଯୋଗପତ୍ର ଦାଖଲ ହୋଇଛି

ନିକଟରେ ଦେଶରେ କର ଅଧିକାରୀଙ୍କ ଦ୍ୱାରା ତଲାସୀ ଅଭିଯାନବେଳେ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି

ଫେସବୁକ୍ ସୋସିଆଲ ମିଡିଆ ଫେସବୁକ୍ କହିଛି ହିଂସା ସୃଷ୍ଟି କର୍ତ୍ତିବା ଜାଲ ସ୍ତମ୍ଭଗୁଡ଼ିକୁ ସେ ହଟାଇଦେବ ଫେସବୁକ୍ କହିଛି ଯେ ଆସନ୍ତା ମାସରେ ନ୍ନତନ ନୀତି ପ୍ରଚଳନ କରାଯିବ ଏବଂ ଏହା ତ୍ରଟିପୂର୍ଷ୍ଣ ଓ ବ୍ରିଭାନ୍ତିକର ବିଷୟବସ୍ତ୍ରକ୍ ହଟାଇବ ଯଥା ଜାଲ ଫଟୋ ଏବଂ ବିଶ୍ୱରେ ଅସ୍ଥିର ପରିବେଶ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବିଷୟ ବସ୍ତୁ ଏହା ଫେସବୁକ୍ରେ ଭୁଲ ତଥ୍ୟ ପ୍ରକାଶ ରୋକିବା ପାଇଁ କରାଯାଉଥିବା ପ୍ରଚାରର ଅଂଶବିଶେଷ ଏହି ସୋସିଆଲ ନେଟୱାର୍କ କହିଛି ଏହା ସ୍ଥାନୀୟ ସଂସ୍ଥା ଏବଂ କର୍ତ୍ତୃପକ୍ଷଙ୍କ ସହଯୋଗରେ ମିଥ୍ୟା ବିଷୟକୁ ଭିତ୍ତି କରି ହିଂସାକୁ ଉସୁକାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ

ଏହି ବିଲ୍ରେ ଉଭୟ ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଲାଞ୍ଚ ଦେଉଥିବା ବ୍ୟକ୍ତିଙ୍କ ଦଶ୍ଚିତ କରାଯିବାର ବ୍ୟବସ୍ଥା ଅଛି ବିଲ୍ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସର ଆନନ୍ଦ ଶର୍ମା ଏହି ବିଲ ସହ ଦୁର୍ନୀତି ପ୍ରଘଟକାରୀ ସୁରକ୍ଷା ସଂଶୋଧନା ବିଲ୍ ଆଗତ କରାଯାଇ ନ ଥିବାର୍ ସରକାରଙ୍କ ଏଥିପାଇଁ ପ୍ରଶ୍ର କରିଛନ୍ତି କେନ୍ଦ୍ରରେ ସରକାର ଲୋକପାଳ ସ୍ଥାପନ କରିବାରେ ବିଫଳ ହୋଇଥିବାରୁ ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି

ସମାଜବାଦୀ ପାର୍ଟିର ରବି ପ୍ରକାଶ ବର୍ମା ଅମଲାତନ୍ତ୍ର ନ୍ୟାୟିକ ସଂସ୍କାର ଏବଂ ଦୂର୍ନୀତିର ମ୍ବଳୋପ୍ାଟନ ପ୍ରତି ଗୁରୁତ୍ୱଆରୋପ କରିଛନ୍ତି

ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ଟିକସରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ବୃଦ୍ଧି ପାଇବା ଏଥିପାଇଁ ମୁଖ୍ୟତଃ ଦାୟୀ ରିପୋର୍ଟରେ କୁହାଯାଇଛି ଭାରତ ନେତୃତ୍ୱରେ ଦକ୍ଷିଣ ଏସିଆ ଦ୍ରୁତ ବିକାଶକାରୀ ଅଞ୍ଚଳ ଭାବେ ଅଗ୍ରସର ହେଉଛି ଏସୀୟ ବିକାଶ ବ୍ୟାଙ୍କ୍ର ମୁଖ୍ୟ ଅର୍ଥନୀତିଜ୍ଞ ୟାସ୍ଥ୍ୟୁକି ସଓ୍ୱାଦା କହିଛନ୍ତି ଆମେରିକା ଓ ଏହାର ବାଣିଜ୍ୟ ଭାଗିଦାରମାନଙ୍କ ମଧ୍ୟରେ ଉତ୍ତେଜନା ବୂଦ୍ଧି ଓ ସୁରକ୍ଷାବାଦୀ ବାଶିଜ୍ୟ ନୀତି ସତ୍ତ୍ୱେ ବିକାଶମୁଖୀ ଏସୀୟ ଅଞ୍ଚଳକୁ ବାଶିଜ୍ୟରେ କୌଣସି ହ୍ରାସ ଘଟି ନାହିଁ

ଏହି ନୋଟ୍ର ରଙ୍ଗ ହାଲ୍କା ବାଇଗଣୀ ହେବ ଗୁଜରାତର ପଟାନଠାରେ ସରସ୍ୱତୀ ନଦୀ ତଟରେ ଅବସ୍ଥିତ ଏକ ପାବଛ କୃପର ଚିତ୍ର ଏଥିରେ ରହିବ ରିଜର୍ବ ବ୍ୟାଙ୍କ କହିଛି ପୂର୍ବରୁ ପ୍ରଚଳିତ ଶହେ ଟଙ୍କିଆ ନୋଟି ଗ୍ରଡିକ ପ୍ରଚଳନ ଜାରି ରହିବ

ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସେନା ପାଟ୍ରୋଲିଂ ଦଳ ସହ ଅଜଣା ଆତଙ୍କବାଦୀଙ୍କ ଗୁଳିବିନିମୟ ହୋଇଥିଲା ଏହି ଗୁଳି ବିନିମୟ ସ୍ୱଚ୍ଚ ସମୟ ପାଇଁ ହୋଇଥିଲା ପରେ ସୁରକ୍ଷାକର୍ମୀମାନେ ସେ ଅଞ୍ଚଳକୁ ଘେରାଉ କରିବା ସହ ତଲାସୀ ଅଭିଯାନ ଆରମ୍ଭ କରିଥିଲେ ଦୁଇରୁ ତିନିଜଣ ଆତଙ୍କବାଦୀ ସେ ଅଞ୍ଚଳରେ ଧରାପଡିଥିବା ବିଶ୍ୱାସ କରାଯାଉଛି କାରଗିଲ ବିଜୟ ଦିବସ କାରଗିଲ ବିଜୟ ଦିବସ ଉହବକୁ ସ୍କରଣ କରି ଭାରତୀୟ ସେନା ପକ୍ଷରୁ କାରଗିଲଠାରେ ଧନୁବିଦ୍ୟା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା

ଯାହାର ଲକ୍ଷ୍ୟ ଥିଲା ଜନସାଧାରଣଙ୍କ ମନରେ ଖେଳପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଜାତୀୟସ୍ତରର ଖେଳ ପାଇଁ ଯୁବକଯୁବତୀ ମାନଙ୍କୁ ମନୋନୀତ କରିବା

ଭାରତୀୟ ସେନା ଦ୍ୱାରା ପ୍ରତିବର୍ଷ ଆୟୋଜନ ହେଉଥିବା ଏହି ଟୁର୍ଷ୍ଣାମେଣ୍ଟ ସ୍ଥାନୀୟ ଲୋକମାନଙ୍କ ମନରେ ଉତ୍ସାହ ଆଣିବା ସହ ଜନସାଧାରଣଙ୍କ ଭାଗିଦାରୀତାରେ ବୃଦ୍ଧି ଘଟୁଛି

ଭବିଷ୍ୟତରେ ଏହାର କାର୍ଯ୍ୟକୁ ସମୀକ୍ଷା କରିବା ପରେ ଉକ୍ତିଷ୍ଟ ଅନୁଷ୍ଠାନର ମର୍ଯ୍ୟଦା ପ୍ରଦାନ କରାଯିବ

ଏହା ଚୀନଠାରୁ ଉଚ୍ଚ ସୁଧ୍ରହାରରେ ବାଶିଜ୍ୟ ରଣ ଆଣି ନିର୍ମାଣ କରାଯାଇଛି ଏବଂ ବହୁତ କ୍ଷତି ସହିବା ସହ ସରକାରୀ ରାଜସ୍ୱ ଉପରେ ଚାପ ସ୍ଚଷ୍ଟି କରୁଛି ଖେଲୋ ଇଣ୍ଡିଆ କ୍ରୀଡାମନ୍ତ୍ରୀ କର୍ଷ୍ଣେଲ ରାଜ୍ୟବର୍ଦ୍ଧନ ରାଠୋଡ କହିଛନ୍ତି ଯେ ସରକାର କେନ୍ଦ୍ରୀୟ ଅଞ୍ଚଳ ଯୋଜନା ଖେଲୋ ଇଣ୍ଡିଆ ପ୍ରଚଳନ କରିଛନ୍ତି ଯାହାକି କ୍ରୀଡା ଭିତ୍ତିଭୂମି ସ୍କଷ୍ଟି ଓ ବିନିଯୋଗର ଏକ ଅଂଶ

କ୍ରୀଡାମନ୍ତ୍ରୀ ଗୃହକୁ କଶାଇଛନ୍ତି ଯେ ମଣିପୁରରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷା ପାଇଁ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଘୋଷଣା କରାଯାଇଛି